ଇଲେକ୍ସନ ଆସାମ ଓ ପଶ୍ଚିମବଙ୍ଗର ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଆଜି ସଂଧ୍ୟାରେ ଶେଷ ହେବ

ଏପ୍ରିଲ ପହିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ୍ ନିଆଯିବ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଆଜି ସଂଧ୍ୟାରେ ଶେଷ ହେବାକୁ ଯାଉଥିବା ଦୃଷ୍ଟିରୁ ବିଭିନ୍ନ ରାଜନୈତିକ ଦଳର ବଡବଡ ନେତାମାନେ ଜୋର୍ସୋର୍ରେ ପ୍ରଚାର ଚଳାଇଛନ୍ତି

ଚଳଚ୍ଚିତ୍ର ଅଭିନେତା ମିଥୁନ୍ ଚକ୍ରବର୍ତ୍ତୀ ନନ୍ଦିଗ୍ରାମରେ ଶୁଭେନ୍ଦୁ ଅଧିକାରୀଙ୍କ ସପକ୍ଷରେ ରୋଡ ଶୋ' କରୁଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ନିର୍ବାଚନ ମଣ୍ଡଳୀରେ ମଧ୍ୟ ରୋଡ ଶୋ' କରୁଛନ୍ତି ସଂଯୁକ୍ତ ମୋର୍ଚ୍ଚା ସମର୍ଥିତ ସିପିଆଇଏମ୍ ପ୍ରାର୍ଥୀ ମୀନାକ୍ଷୀ ମୁଖାର୍ଜୀ ଘରଘର ବୁଲି ପ୍ରଚାର କରୁଛନ୍ତି ପରବର୍ତ୍ତୀ ପର୍ଯ୍ୟାୟଗୁଡ଼ିକ ପାଇଁ ରାଜ୍ୟରେ ନିର୍ବାଚନ ପ୍ରଚାର ଜାରି ରହିଛି ଆସାମରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଆଜି ସଂଧ୍ୟାରେ ଶେଷ ହେବାକୁ ଯାଉଥିବାରୁ ପ୍ରାର୍ଥୀମାନେ କୋର୍ସୋର୍ରେ ପ୍ରଚାର ଚଳାଇଛନ୍ତି

ଏପ୍ରିଲ ପହିଲାରେ ଭୋଟ୍ଗ୍ରହଣ ହେବ ଚଳିତଥରର ନିର୍ବାଚନରେ ବହୁ ସାମ୍ବାଦିକ ଅଂଶଗ୍ରହଣ କରୁଥିବାର ଦେଖିବାକୁ ମିଳିଛି ଆମ ସମ୍ବାଦଦାତା ଜଣାଇଛନ୍ତି ବରିଷ୍ଠ ସାମ୍ଘାଦିକ ଅଦୀପ ଫୁକନ ପୂର୍ବ ଗୌହାଟୀ ଆସନରୁ ଆସାମ ଜାତୀୟ ପରିଷଦର ପ୍ରାର୍ଥୀଭାବେ ନିର୍ବାଚନ ଲଢୁଛନ୍ତି ତାଙ୍କ ବିପକ୍ଷରେ ସାମ୍ଘାଦିକ ଦିଓ୍ୱସ ଫୁକନ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବାର ଜଣାପଡି ୍ଛି ପିଏମ୍ କେରଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କେରଳରେ ଏନ୍ଡିଏ ପ୍ରାର୍ଥୀମାନଙ୍କ ପାଇଁ ନିର୍ବାଚନ ପ୍ରଚାର କରୁଛନ୍ତି ପ୍ରଧାନମନ୍ତ୍ରୀ ଆଜି ସକାଳୁ ଯାଇ ପାଲାକଡଠାରେ ପହଞ୍ଚଥିଲେ ଓ ଏନ୍ଡିଏ ପ୍ରାର୍ଥୀ ମାନଙ୍କ ପାଇଁ ପ୍ରଚାର କରିଥିଲେ ପ୍ରଧାନମନ୍ତ୍ରୀ ଏକ ର୍ୟାଲିରେ ଉଦ୍ବୋଧନ ଦେଇ କହିଛନ୍ତି ପାଲାକଡରେ ପହଞ୍ଚ ସେ ଆନନ୍ଦ ଅନୁଭବ କରୁଛନ୍ତି ଓ ଏହିଠାରୁ ତାଙ୍କର ପ୍ରଥମ ର୍ୟାଲି ଆରମ୍ଭ ହୋଇଛି ସେ କହିଛନ୍ତି ପାଲାକଡର ଲୋକମାନଙ୍କର ବିଜେପି ସହିତ ନିବିଡ଼ ସମ୍ପର୍କ ରହିଛି ପ୍ରଧାନମନ୍ତ୍ରୀ କହିଚ୍ଚନ୍ତି ଆଗାମୀ ବିଧାନସଭା ନିର୍ବାଚନରେ ବିଜେପିକ୍ ଜିତାଇବା ପାଇଁ ସେ କେରଳର ଜନସାଧାରଣଙ୍କୁ ନିବେଦନ କରୁଛନ୍ତି ସେ କହିଛନ୍ତି ଗତ କିଛିବର୍ଷ ଧରି କେରଳ ରାଜନୀତିରେ ଅଭୂତପୂର୍ବ ପରିବର୍ତ୍ତନ ଆସିଛି ଏହି ପରିବର୍ତ୍ତନ ପାଇଁ ରାଜ୍ୟର ଯୁବ ସମାଜ ବିଶେଷକରି ପ୍ରଥମଥର ମତଦାନ କରୁଥିବା ଯୁବକଯୁବତୀମାନଙ୍କ ଆଶା ଓ ଆକାଂକ୍ଷା ମୁଖ୍ୟତଃ ଦାୟୀ

କିନ୍ତୁ ଏଥରକର ନିର୍ବାଚନରେ ଲୋକମାନେ ଏନ୍ଡିଏ କୁ ବିଜୟୀ କରାଇବେ ବୋଲି ଶ୍ରୀ ମୋଦି କହିଚ୍ଛନ୍ତି

ଶ୍ରୀ ମୋଦି ଏନ୍ଡିଏ ପ୍ରାର୍ଥୀମାନଙ୍କ ପାଇଁ ନିର୍ବାଚନ ପ୍ରଚାର କରୁଛନ୍ତି ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ସେଠାରେ କଡା ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଛି ତିରୁପୁର କୋଇମ୍ଭାଟୁର ନିକଟରେ ଅବସ୍ଥିତ ଓ ଏହା କପା ଏବଂ ବସ୍ତ୍ର ରପ୍ତାନୀ ପାଇଁ ପ୍ରସିଦ୍ଧ

ଅନ୍ୟପକ୍ଷରେ ସଦ୍ୟ ସଂକ୍ରମିତମାନଙ୍କ ସଂଖ୍ୟା କ୍ରମାନ୍ୱୟରେ ବୃଦ୍ଧି ପାଇବାରେ ଲାଗିଛି

ମହାରାଷ୍ଟ୍ର ଉତ୍ତରପ୍ରଦେଶ ମଧ୍ୟପ୍ରଦେଶ ଛତିଶଗଡ ଓ ତାମିଲନାଡ଼ୁ ଭଳି ରାଜ୍ୟରେ ସଦ୍ୟ ସଂକ୍ରମିତମାନଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି

ରାଜସ୍ଥାନ ଫର୍ମେସନ ଡେ ରାଜସ୍ଥାନର ପ୍ରତିଷ୍ଠା ଦିବସ ଅବସରରେ ରାଷ୍ଟ୍ରପତି ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ରାଜ୍ୟବାସୀଙ୍କୁ ଶୁଭେଛା କଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କ ବାର୍ତ୍ତାରେ କହିଛନ୍ତି ରାଜସ୍ଥାନର ଲୋକକଳା ଓ ପରମ୍ପରା ସର୍ବଦା ପର୍ଯ୍ୟଟକମାନଙ୍କୁ ରାଜ୍ୟକୁ ଆକୃଷ୍ଟ କରିଆସିଛି ରାଜସ୍ଥାନର ବୀରତ୍ୱପୂର୍୍ଣ୍ଣ ଇତିହାସ ପର୍ଯ୍ୟଟକମାନଙ୍କୁ ସେଠାକୁ ଆକୃଷ୍ଟ କରିବା ସହିତ ସେଠାରେ ବହୁ ଉଦ୍ୟୋଗପତି ସଫଳତାର ସହ ବ୍ୟବସାୟ କାର୍ଯ୍ୟ କରୁଛନ୍ତି ରାଜ୍ୟର ଉଜ୍ଜଳ ଭବିଷ୍ୟତ କାମନା କରି ସେ ଲୋକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ କହିଛନ୍ତି ରାଜସ୍ଥାନ ଏହାର ସମୃଦ୍ଧ ଐତିହ୍ୟ ସୁନ୍ଦର ସଂସ୍କୃତି ଓ ସ୍ଥାପତ୍ୟ ପାଇଁ ପ୍ରସିଦ୍ଧି ଅର୍ଜନ କରିଛି ଜାତୀୟ ବିକାଶରେ ରାଜସ୍ଥାନ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହନ କରିଥିବାର ସେ କହିଛନ୍ତି ରାଜ୍ୟର ଉତ୍ତରୋତ୍ତର ଉନ୍ନତି ଓ ସମୃଦ୍ଧି ପାଇଁ ସେ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜସ୍ଥାନର ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇ ରାଜସ୍ଥା ଏହାର ସଂସ୍କୃତି ଓ ଐତିହ୍ୟ ପାଇଁ ବିଶ୍ୱବିଖ୍ୟାତ ବୋଲି ଅଭିହିତ କରିଛନ୍ତି ମଷ୍ଟ ଆନାଉନୁମେଣ୍ଟ ଦେଶର ଲୋକମାନଙ୍କୁ କୋବିଡ୍ ସଂକ୍ରାନ୍ତରେ ସଚେତନ କରିବାରେ ଆକାଶବାଣୀ ମୁଖ୍ୟ ଭୂମିକା ଗ୍ରହଣ କରିଛି ରାଷ୍ଟ୍ରୀୟ ପ୍ରସାରଣ ସେବା ଭାବେ ଆକାଶବାଣୀ ଗତବର୍ଷ ମାର୍ଚ୍ଚ ମାସରୁ କରୋନା ଜାଗୃତ ସିରିଜ୍ ନାମକ ସ୍ୱତନ୍ତ୍ର ସଚେତନ କାର୍ଯ୍ୟକ୍ରମ ଆରମ୍ଭ କରିଛି

ଏହି କାର୍ଯ୍ୟକ୍ରମ ସାଧାରଣ ଲୋକମାନଙ୍କୁ କରୋନା ସମ୍ଭନ୍ଧରେ ଗୁରୁତ୍ୱପୂର୍ଣ୍ଣ ସୂଚନାମାନ ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ଲୋକମାନଙ୍କୁ ସଚେତନ କରାଯିବା ସହିତ କୋବିଡର ମୁକାବିଲା ପାଇଁ କ'ଣ ସବୁ ନିୟମ ପାଳନ କରାଯିବ ସେ ସମ୍ଭନ୍ଧରେ ଏଥିରେ ସ୍ବଚନା ଦିଆଯାଉଛି ଆଜିର କାର୍ଯ୍ୟକ୍ରମରେ ନୀତି ଆୟୋଗ ସଦସ୍ୟ ତଥା କୋବିଡ ଟାସ୍କଫୋର୍ସର ଚେୟାରମ୍ୟାନ୍ ଡକ୍ଟର ଭିକେପଲ୍ ପ୍ରଶ୍ନଗୁଡ଼ିକର ଉତ୍ତର ଦେବେ

ଇରାନ୍ ବୈଦେଶିକ ମନ୍ତ୍ରୀ ଜାବାଦ କରିଫ୍ଙ୍କ ସହ ବୈଠକ ସହିତ ଶ୍ରୀ ଜୟଶଙ୍କର ତାଙ୍କର କଥାବାର୍ତ୍ତା ପ୍ରକ୍ରିୟା ଆରମ୍ଭ କରିଛନ୍ତି ସେ ଟର୍କି ବୈଦେଶିକ ମନ୍ତ୍ରୀଙ୍କୁ ମଧ୍ୟ ସାକ୍ଷାତ୍ କରିଛନ୍ତି ଗତକାଲି ଦୁଶାନ୍ବେରେ ପହଞ୍ଚବା ପରେ ସେ ଦୁଶାନ୍ବେ ଚୋରତୁତ୍ ରାଜପଥ ପ୍ରକଚ୍ଚକୁ ବୁଲି ଦେଖିଥିଲେ ଭାରତ ସହାୟତାରେ ସୀମା ସଡ଼କ ସଂଗଠନ ଦ୍ୱାରା ଏହି ରାଜପଥକୁ ନିର୍ମାଣ କରାଯାଉଛି ଆଠ ଲାଇନ୍ ବିଶିଷ୍ଟ ଏହି ରାଜପଥ ଦୁଶାନ୍ବେ ରେ ଯାନବାହନ ଚଳାଚଳକୁ ସୁଗମ କରିବ

ଆଫଗାନିସ୍ତାନକୁ କେନ୍ଦ୍ରରେ ରଖି ଏକ ଫଳପ୍ରଦ ଆଞ୍ଚଳିକ ସହଯୋଗ ସ୍ଥାପନ ପାଇଁ ଏହା ଏକ ଉତ୍ତମ ମଞ୍ଚ ସାବ୍ୟସ୍ତ ହୋଇଆସିଛି